ପିଏମ୍ ଦାଉଦି ବୋହରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରି ଇନ୍ଦୋରଠାରେ ଦାଉଦି ବୋହରା ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ଆଶରା ମୁବାରକା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଇମାମ୍ ହୁସେନ୍ଙ୍କ ଶହୀଦ୍ ହେବା ସ୍କୁତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ

ଡକୁର ସୈଫୁଦିନ୍ ବୁଧବାରଠାରୁ ସୈଫିନଗର ମସ୍ଜିଦ୍ରେ ଏକ ନଅଦିନିଆ ଧର୍ମ ଆଲୋଚନାର ଆୟୋଜନ କରିଛନ୍ତି ଆମ ସମ୍ବାଦଦାତା ଜଣାଇଛନ୍ତି ଶ୍ରୀ ମୋଦି ଏହି ଆଲୋଚନାଚକ୍ରରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ଭିପି ଭିଜିଟ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆଜିଠାରୁ ସର୍ବିଆ ମାଲ୍ଟା ଓ ରୋମାନିଆକ୍ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ନଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଡକ୍ଟର ଅନୁକ୍ କୁମାର କହିଛନ୍ତି ଉପରାଷ୍ଟ୍ରପତିଙ୍କର ସେର୍ବିଆ ଗସ୍ତ ସମୟରେ କୃଷି ଓ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ବହୁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ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

ଦିନକୁ ଦିନ ବୃଦ୍ଧି ପାଉଥିବା ସୁରକ୍ଷାବାଦ ନୀତି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଆହ୍ୱାନ ଓ ନୂଆ ଶିଳ୍ପ ବିପ୍ଳବ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା କରାଯିବାର ଆଶା କରାଯାଉଛି

ଆମେରିକା ଭଳି କେତେକ ଦେଶ ଇସ୍କାତ ଓ ଆଲୁମିନିୟମ୍ ସମେତ ଅନ୍ୟ ଉତ୍ପାଦଗୁଡ଼ିକ ଉପରେ ବହୁ ମାତ୍ରାରେ ବହିଃଶୁଳ୍କ ବୃଦ୍ଧି କରିଥିବା ସମୟରେ ଏହି ବୈଠକ ବସୁଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ବହିଃଶୁଳ୍କ ବୃଦ୍ଧିକୁ ନେଇ ବିଶ୍ୱସ୍ତରରେ ବାଣିଜ୍ୟ ଯୁଦ୍ଧ ହେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଶ୍ୱ ବାଣିଜ୍ୟ ପ୍ରଭାବିତ ହୋଇଛି

ପ୍ରଭୁ ରୁଷିଆ ଭାରତରେ ବ୍ୟବସାୟ ସୁଯୋଗକୁ ହାତଛଡ଼ା ନକରିବା ଏବଂ ଦ୍ୱିପକ୍ଷୀୟ ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ପାଇଁ ନୂଆଦିଲ୍ଲୀ ରୁଷୀୟ କମ୍ପାନୀଗୁଡ଼ିକୁ ନିମନ୍ତ୍ରଣ ଜଣାଇଛି ଏକ ସରକାରୀ ବିଞ୍ଜପ୍ତିରେ କୁହାଯାଇଛି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ ପୂର୍ବ ଦେଶଗୁଡ଼ିକର ଶିଳ୍ପପତିମାନଙ୍କୁ ଭାରତୀୟ ବ୍ୟବସାୟରେ ଭାଗିଦାରୀ ହେବାକୁ ଆହ୍ୱାନ କ୍ଷଣାଇଛନ୍ତି ଶ୍ରୀ ପ୍ରଭୁ ସମ୍ପ୍ରତି ରୁଷିଆର ଭ୍ଲାଡିଭୋସ୍କୋ ଠାରେ ପୂର୍ବାଞ୍ଚଳ ରାଷ୍ଟ୍ରସମୂହର ଅର୍ଥନୈତିକ ଫୋରମ ବୈଠକରେ ଯୋଗଦେବା ଅବସରରେ ଭାରତ ଓ ରୁଷିଆ ମଧ୍ୟରେ ଦ୍ୱିପକ୍ଷିୟ ଓ ପୁଞ୍ଜିନିବେଶ ବୃଦ୍ଧି ବିଷୟରେ ରୁଷ ବାଣିଜ୍ୟ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ ଖଣି ଉତ୍ତୋଳନ କୃଷି ଓ ପର୍ଯ୍ୟଟନ କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗଗୁଡ଼ିକ ସଂକ୍ରାନ୍ତୀୟ ସମ୍ଭାବନା ଉପରେ ଉଭୟ ଦେଶର ମନ୍ତ୍ରୀ ଆଲୋଚନା କରିଥିବା ଜଣାପଡ଼ିଛି

ଏହି କମିଶନ୍ ହେଉଛି ଦୁଇ ଦେଶ ମଧ୍ୟରେ ଏକ ସ୍ଥାୟୀ ସଂସ୍ଥା ଯାହା ପ୍ରତିବର୍ଷ ବସିଥାଏ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ବିଙ୍କାନ ଓ କାରିଗରି ବିଦ୍ୟା ସଂସ୍କୃତି ତଥା ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗ୍ରଡ଼ିକ ଉପରେ ଦ୍ୱିପକ୍ଷିୟ ସହଯୋଗ ସଂକ୍ୱାନ୍ତରେ ତର୍ଜମା କରାଯାଇଥାଏ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗକୁ ତର୍ଜମା କରିସାରିଲା ପରେ ଏହି କମିଶନ୍ ନୀତି ସଂକ୍ରାନ୍ତୀୟ ସୁପାରିଶ କରିଥାନ୍ତି ଶ୍ରୀମତି ସ୍ୱରାଜ ଗତକାଲି ମସ୍କୋରେ ପହଞ୍ଚିବା ପରେ ରୁଷ ରାଷ୍ଟ୍ରପତି ସେର୍ଗେ ଲାଭ୍ରୋଭ୍ଙ୍କୁ ସାକ୍ଷାତ କରିଥିଲେ ବୈଦେଶିକ ମୁଖପାତ୍ର ରବିଶ କୁମାର ଟ୍ୱିଟ୍ କରି କହିଛନ୍ତି ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପକ୍ଷିୟ ଓ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଉତ୍ତମ ଭାବବିନିମୟ ହୋଇଛି ଶ୍ରୀମତୀ ସ୍ୱରାଜଙ୍କ ସମ୍ମାନାର୍ଥେ ରୁଷ ବୈଦେଶିକ ମନ୍ତ୍ରୀ ଏକ ନୈଶ ଭୋଟିସଭାର ଆୟୋଜନ କରିଥିଲେ ରୁଷ ଯିବା ବାଟରେ ଶ୍ରୀମତୀ ସ୍ୱରାଜ ଅଳ୍ପ ସମୟ ପାଇଁ ଅସ୍ଗାବଟ୍ଠାରେ ରହିଥିଲେ ଏବଂ ସେଠାରେ ସେ ତୁର୍କମେନିସ୍ତାନ ବୈଦେଶିକ ମନ୍ତ୍ରୀ ରସିଦ୍ ମେରେଦୋଭ୍ଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା କରିଥିଲେ

ଏହି ତୀର୍ଥଯାତ୍ରୀମାନେ ମୁକ୍ତିନାଥ ମନ୍ଦିର ପରିଦର୍ଶନ କରି ଫେରୁଥିବାବେଳେ ଅଚାନକ୍ ବନ୍ୟା ଅବିରତ ବର୍ଷା ଏବଂ ଭୂଷ୍କଳନ ଯୋଗୁ ଦାନା ଗାଁରେ ଫସି ରହିଥିଲେ ଏମାନଙ୍କ ମଧ୍ୟରେ ତାମିଲନାଡ଼ୁ କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ମହାରାଷ୍ଟ୍ର ଓ ଭାରତ ବାହାରର ପର୍ଯ୍ୟଟକ ସାମିଲ ଥିଲେ ସ୍ଥାନୀୟ ପ୍ରଶାସନର ସହାୟତାରେ ଭାରତୀୟ ଦୂତାବାସ ତୀର୍ଥଯାତ୍ରୀମାନଙ୍କ ଖାଇବା ଓ ରହିବାର ବ୍ୟବସ୍ଥା କରିଥିଲେ ଆଜି ସକାଳୁ ତୀର୍ଥ ଯାତ୍ରୀମାନଙ୍କୁ ହେଲିକପୁର ମାଧ୍ୟମରେ ଉଦ୍ଧାର କରାଯାଇଛି ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ କାଠମାଣ୍ଟୁ ପଠାଇ ଦିଆଯାଇଛି

ବିହାର କ୍ୟାବିନେଟ୍ ହିଂସାତ୍ମକ ଦଶ୍ଡ ବା ଲିଞ୍ଚିଂ ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଏକ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ଏକ ଯୋଜନା ଏବଂ ଏହିଭଳି ମାମଲାଗୁଡ଼ିକର ଶୀଘ୍ର ବିଚାର ସକାଶେ ବିହାର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଅଧ୍ୟକ୍ଷତାରେ ଗତକାଲି ପାଟନାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ଅନ୍ଦୁମୋଦନ କରାଯାଇଛି କ୍ୟାବିନେଟ୍ ସଚିବାଳୟ ବିଭାଗର ପ୍ରମୁଖ ସଚିବ ସଞ୍ଚୟ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି ହିଂସାତ୍ୱକ ଦଣ୍ଡରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଏଇ ଏକ ଲକ୍ଷ ଟଙ୍କା ମାସକ ଭିତରେ ଯୋଗାଇ ଦିଆଯିବ

ଏହାପରେ ମଧ୍ୟବର୍ତ୍ତୀକାଳୀନ ରିଲିଫ୍ ସହ ଚଡ଼ାନ୍ତ କ୍ଷତିପ୍ରରଣ ଅର୍ଥ ପ୍ରଦାନ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି ଲିଞ୍ଚିଂ ଘଟଣା ଉପରେ ସୁପ୍ରିମ୍କୋର୍ଟ କାରି କରିଥିବା ସଦ୍ୟତମ ନିର୍ଦ୍ଦେଶାବଳୀ ଅନୁସାରେ ଏହି ନିଷ୍ପଭି ନିଆଯାଇଥିବା ସେ ଜଣାଇଛନ୍ତି

ଚାଙ୍ଗଓ୍ନନ୍ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଉଦୟବୀର ଦଳଗତ ବର୍ଗରେ ମଧ୍ୟ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି

ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡ଼ା ଫେଡେରେସନ୍ ପକ୍ଷରୁ ଏହା ହେଉଛି ଭାରତର ସବୁଠାରୁ ଉତ୍ତମ ପ୍ରଦର୍ଶନ